ବିଭିନ୍ନ ସ୍ଥାନରେ ସ୍ୱତନ୍ତ କାର୍ଯ୍ୟକ୍ରମ

ବିଭିନ୍ ରାକ୍ୟ ସେମାନଙ୍କ ନିକସ୍ୱ ବଜେଟ୍ରୁ ଅଧିକା କାମ ପାଇଁ ଅଧିକ ଅର୍ଥ ଯୋଗାଇ ଦେଉଛନ୍ତି

ଉଭୟ ମୁଖ୍ୟବିଚାରପତି ଓ ରାଜ୍ୟ ସରକାର ଏ ନେଇ ସହମତ ହେବା ଜରୁରୀ

ଏହି ଅବସରରେ ଉପସ୍ରିତ ସାମ୍ଘାଦିକମାନଙ୍ଙୁ ଶ୍ରୀ ଓରାମ କହିଲେ ଯେ ସ୍ୱର୍ଯ୍ୟଙ୍କର ଆଜିଠାରୁ ଯେଭଳି ଗତି ପରିବର୍ଭନ ହେଉଛି ସେହିଭଳି ଓଡ଼ିଶାର ରାକନୈତିକ ପରିବର୍ଭନ ହେବ

ଆକିଠାରୁ ସ୍ୟର୍ଯ୍ୟଙ୍କର ଉଉରାୟଣ ଗତି ହେଉଥିବାରୁ ଆଲୋକ ଓ ଜୀବନର ଉସ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିବାର ବିଧି ରହିଛି ଆଜିଠାରୁ ଦିନ ବଡ଼ ହୋଇ ରାତି କ୍ରମଶଃ ଛୋଟ ହୁଏ

ଏହି ଦିନ ସାନ୍ତାଳ ସଂପ୍ରଦାୟରେ ମୃତବ୍ୟକ୍ତିଙ୍କ ଅସ୍ଥି ବିସର୍ଜନ ସହିତ ଶୁଦ୍ଧିକ୍ରିୟା ସଂପନ୍ କରାଯାଏ

ଏହି ଅବସରେ ମୟରଭଞ୍ କିଲ୍ଲାର ଗଶପର୍ବ 'ମକର' ଆକି ଆନନ୍ଦ ଉଲ୍ଲାସ ମଧ୍ଧରେ ପାଳନ କରାଯାଉଛି କିଲ୍ଲାର ମହନ୍ତ ସଂପ୍ରଦାୟ ଆକି ଏହାକୁ ଟୁସୁ ପର୍ବ ଭାବେ ପାଳନ କରୁଛନ୍ତି